ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିବର୍ଷ ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ ଦେଶ ପାଇଁ ନେତାଜୀଙ୍କର ଅବଦାନ ଓ ବଳୀଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନେତାଜୀ ଦେଶର ଜନସାଧାରଣଙ୍କ ସାହସ ପାଇଁ ପ୍ରେରଣାର ଉହ ହୋଇଥିବାରୁ ଦେଶ ତାଙ୍କ ନିକଟରେ ଚିରଋଣୀ

ସେ କହିଛନ୍ତି ଦେଶ ଏକ ଆତ୍ମନିର୍ଭ ଭାରତର ସଂକଳ୍ପ ନେଇ ଅଗ୍ରସର ହେଉଥିବାରୁ ନେତାଜୀଙ୍କର ଜୀବନୀ କାର୍ଯ୍ୟ ଓ ସେ ନେଇଥିବା ନିଷ୍ପଭି ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ପ୍ରଧାନମନ୍ତ୍ରୀ କହିଛନ୍ତି ନେତାଜ୍ଞୀ ବିଦେଶରେ ବାସ କରୁଥିବା ଭାରତୀୟମାନଙ୍କ ମଧ୍ୟରେ ଏକତା ଆଣିଥିଲେ ଓ ଦେଶର ପ୍ରତ୍ୟେକ କାତି ଧର୍ମ ଓ ବର୍ଣ୍ଣର ଲୋକମାନଙ୍କୁ ଦେଶର ସେନା ଭାବେ ଗଢ଼ିତୋଳିଥିଲେ ସେ କହିଛନ୍ତି ସମଗ୍ର ବିଶ୍ୱ ଏକ ଶକ୍ତିଶାଳୀ ଆତ୍ମନିର୍ଭର ଭାରତକୁ ଦେଖୁଛି ଓ ପୂର୍ବରୁ ନେତାଜୀ ଏଭଳି ଏକ ଭାରତର ସ୍ୱପ୍ନ ଦେଖିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ସାର୍ବଭୌମତ୍ୱ ପ୍ରତି ଆଞ୍ଚ୍ ଆସିବା ଭଳି ଯେକୌଣସି ଉଦ୍ୟମର ସେ କଡ଼ା ଜବାବ ଦେଇପାରୁଛି ଶ୍ରୀ ମୋଦୀ ଭିକ୍ଟୋରିଆ ମେମୋରିଆଲ୍ ଠାରେ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ସ୍ଥାୟୀ ପ୍ରଦର୍ଶନୀ ଓ ପ୍ରୋଜେକ୍ସନ୍ ମ୍ୟାପିଙ୍ଗ୍ ଶୋ'କୁ ଉଦ୍ଘାଟନ କରିଥିଲେ

ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଚ୍ଚୀ ପ୍ରଧାନମନ୍ତ୍ରୀଙ୍କୁ ଭିକ୍ଟୋରିଆ ମେମୋରିଆଲ୍ଠାରେ ସ୍ୱାଗତ ସମ୍ପର୍ଦ୍ଧନା ଜ୍ଞାପନ କରିଥିଲେ ଆଜି ଅପରାହୁରେ କୋଲକାତାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ପୈତୃକ ବାସଗୃହ ନେତାଜୀ ଭବନକୁ ଗସ୍ତ କରିଥିଲେ ସେଠାରେ ସେ ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ସେଠାରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍ ଧଙ୍ଖଡ଼୍ ସହ ନ୍ୟାସନାଲ୍ ଲାଇବ୍ରେରୀ କ୍ୟାମ୍ପସ୍କୁ ଯାଇଥିଲେ ସେଠାରେ ସେ ଆର୍ଟିଷ୍ଟ୍ କ୍ୟାମ୍ପ୍ ଓ ନେତାକୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ

ଅର୍ଥ ମନ୍ତ୍ରଣାଳୟ କହିଛି ବଜେଟ୍ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ ହେବା ସମୟରେ ପ୍ରତିବର୍ଷ ପରମ୍ପରା ଅନୁସାରେ ହାଲୱା ଉହବର ଆୟୋଜନ କରାଯାଇଥାଏ ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍ ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ ଅର୍ଥ ମନ୍ତ୍ରଣାଳୟ କହିଛି ପ୍ରଥମ ଥର ପାଇଁ କେନ୍ଦ୍ର ବଜେଟ୍କୁ କୌଣସି କାଗଜର ବ୍ୟବହାର ବିନା ଉପସ୍ଥାପନ କରାଯିବ ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି ଏହି ମୋବାଇଲ୍ ଆପ୍ ମାଧ୍ୟମରେ ସମସ୍ତ ସାଂସଦ ଓ ସର୍ବସାଧାରଣ ବଜେଟ୍ ଦସ୍ତାବିକ୍ଗୁଡ଼ିକୁ ପାଠ କରିପାରିବେ

ବାର୍ଷିକ ଆର୍ଥିକ ବିବୃତ୍ତି ଅସ୍ଥାୟୀ ଖର୍ଚ୍ଚ ଦାବି ଓ ଅର୍ଥ ବିଲ୍କୁ ମଧ୍ୟ ଏହି ମୋବାଇଲ୍ ଆପ୍ ମାଧ୍ୟମରେ ଜାଣିହେବ

ମୋବାଇଲ୍ ଆପ୍ ଉଭୟ ହିନ୍ଦୀ ଓ ଇଂରାଜୀରେ ଉପଲନ୍ଧ ହେବ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବଜେଟ୍ ଭାଷଣ ଶେଷ ହେବା ପରେ ବଜେଟ୍ ଦସ୍ତାବିଜ୍ ଗୁଡ଼ିକ ଏହି ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ

ନେତାଜୀଙ୍କ ଜୟନ୍ତୀକୁ 'ପରାକ୍ରମ ଦିବସ' ଭାବେ ପାଳନ କରାଯାଉଛି

ବର୍ଷେ ବ୍ୟାପୀ ନେତାଜୀଙ୍କ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅନେକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରିଛି

ଏହାଛଡ଼ା ନେତାଜୀଙ୍କ ଆଭିମୁଖ୍ୟ ଉପରେ ଅନ୍ଲାଇନ୍ ବକ୍ତୃତା କାର୍ଯ୍ୟକ୍ରମ ଓ ୱେବ୍ନାର୍ ମାନ ଆୟୋଜିତ ହେଉଛି ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ' ନେତାଜୀଙ୍କ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାର ଆୟୋଜନ କରିଛି

ଦୂରଦର୍ଶନ ଓ ଆକାଶବାଣୀ ପକ୍ଷରୁ ବିଭିନ୍ନ ଆଲୋଚନା ଓ ବୃତ୍ତଚିତ୍ର ଗୁଡ଼ିକର ଆୟୋଜନ କରାଯାଇଛି ଏଗୁଡ଼ିକରେ ନେତାଜୀଙ୍କର ଜୀବନୀ ଓ କାର୍ଯ୍ୟକଳାପ ଉପରେ ଆଲୋକପାତ କରାଯିବ ରେଳ ମନ୍ତ୍ରଣାଳୟ ହାଓଡ଼ା କାଲ୍କା ମେଲ୍କୁ ନେତାଜୀ ଏକ୍ନପ୍ରେସ୍ ଭାବେ ନାମିତ କରିଛି ଏହି ଟ୍ରେନ୍ ଭାରତର ସର୍ବପୁରାତନ ଟ୍ରେନ୍ଗୁଡ଼ିକ ମଧ୍ୟରେ ଅନ୍ୟତମ ସ୍ୱାଧୀନତା ସଂଗ୍ରାମ ସମୟରେ ନେତାଜୀ ବ୍ରିଟିଶ୍ ଶାସନକୁ ହଟେଇବା ପାଇଁ ଦେଶର ଜନସାଧାରଣଙ୍କୁ ଐକ୍ୟବଦ୍ଧ କରାଇଥିଲେ ଜନ୍ତୁମାଟି ପାଇଁ ନିଜକ୍ତ ବଳିଦାନ ଦେବାକୁ ସେ ଦେଶର ଜନସାଧାରଣଙ୍କୁ ଆହ୍ନାନ ଦେଇଥିଲେ

ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ନେତାଜୀଙ୍କ ଅସୀମ ସାହସ ଓ ବୀରତ୍ୱ ପାଇଁ ତାଙ୍କର ଜୟନ୍ତୀକୁ 'ପରାକ୍ରମ ଦିବସ' ଭାବେ ପାଳନ କରିବା ତାଙ୍କ ପ୍ରତି ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ ହେବ ସେ କହିଛନ୍ତି ନେତାଜ୍ଞୀ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରାଇଥିଲେ

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ନେତାଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ନେତାଜୀ ତାଙ୍କର ସାହସ ଶୌର୍ଯ୍ୟ ସଙ୍କଳ୍ପବଦ୍ଧତା ଓ ବଳିଦାନ ପାଇଁ ସର୍ବଦା ଜନମାନସରେ ଜୀବିତ ରହିଛନ୍ତି ତାଙ୍କର ଏହିସବୁ ଗୁଣ ମାତୃଭୂମିକୁ ବ୍ରିଟିଶ୍ ଶାସନରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ନେଇଥିଲା ସେ କହିଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ନେତାଜୀଙ୍କର ଅବଦାନ ପାଇଁ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବଳିଦାନ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଦେଶ ସର୍ବଦା ତାଙ୍କୁ ମନେରଖିବ ପିଏମ୍ ଆସାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସାମ ହେଉଛି ଦେଶର ଐତିହ୍ୟର କେନ୍ଦ୍ରବିନ୍ଦୁ ଆସାମର ଦ୍ରୁତ ଓ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ

ପ୍ରଧାନମନ୍ତ୍ରୀ କହିଛନ୍ତି ଆସାମ ଆତ୍ମନିର୍ଭର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ

ସେ କହିଛନ୍ତି ଏନ୍ଡିଏ ସରକାର ସର୍ବଦା ଆସାମର ସଂସ୍କୃତିର ସଂରକ୍ଷଣ ପାଇଁ କାର୍ଯ୍ୟ କରିଆସୁଛନ୍ତି ସରକାର ଆସାମର ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ବିକାଶ ଦିଗରେ ନୀତିମାନ ପ୍ରଣୟନ କରୁଛନ୍ତି

କେନ୍ଦ୍ ସରକାର ଓ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଘରକ୍ତ ପାନୀୟ ଜଳ ଯୋଗାଣ ଦିଗରେ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ଶ୍ରୀ ମୋଦି କହିଛନ୍ତି ସରକାରଙ୍କ ଆକ୍ଟ ଇଷ୍ଟ ନୀତି ଯୋଗାଯୋଗକୁ ଅଧିକ ମଜବୁତ କରିଛି କୋବିଡ୍ ନାଇଷ୍ଟିନ୍ ସମୟରେ ଆସାମ ସରକାରଙ୍କ ମାନବୀୟ କାର୍ଯ୍ୟର ସେ ଭୂୟସୀ ପ୍ରଶଂସା କରିଛନ୍ତି

ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନୃୟରେ ହ୍ରାସ ପାଇବାରେ ଲାଗିଛି